ଆଜି ଭାରତ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ପିଏମ୍ ଉତ୍ତରାଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେହରାଦୁନ୍ଠାରେ ପ୍ରଥମ ଉତ୍ତରାଖଣ୍ଡ ନିବେଶକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ରାଜ୍ୟରେ ପୁଞ୍ଜିନିବେଶର ସୁଯୋଗ ଅନ୍ୱେଷଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଅଗ୍ରଣୀ ନିବେଶକ କମ୍ପାନୀଗୁଡ଼ିକ ଅଂଶଗ୍ରହଣ କରିବାର ଆଶା କରାଯାଉଛି ଭାରତୀୟ ନିବେଶକଙ୍କ ବ୍ୟତୀତ ଜାପାନ୍ ଚେକ୍ ଗଣରାଜ୍ୟ ଆର୍ଜେଣ୍ଟିନା ମରିସସ୍ ଏବଂ ନେପାଳର ପୁଞ୍ଜିନିବେଶକାରୀମାନଙ୍କୁ ମଧ୍ୟ ଏଠାକୁ ଆମନ୍ତିତ କରାଯାଇଛି

ଶ୍ରୀ ରାଓ୍ୱତ କହିଛନ୍ତି ଏହି ସମ୍ମିଳନୀ ରାଜ୍ୟପାଇ ପ୍ରଚୁର ପରିମାଣର ପୁଞ୍ଜିନିବେଶ ନିମନ୍ତେ ଦ୍ୱାର ଉନ୍କକ୍ତ କରିବ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରି ପିୟୁଷ୍ ଗୋୟଲ୍ ରବିଶଙ୍କର ପ୍ରସାଦ ହର୍ସିମ୍ରତ୍ କୌର ବାଦଲ କେକେ ଆଲ୍ଫୋନ୍ସ୍ ଏବଂ ସିଆର୍ ଚୌଧୁରୀ ମଧ୍ୟ ବିଭିନ୍ନ ବିଷୟ ଉପରେ ଆଲେଚିତ ହେବାକୁ ଥିବା ଅଧିବେଶନମାନଙ୍କରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଉଦ୍ଯାପନୀ ଦିବସରେ ଉଦ୍ବୋଧନ ଦେବେ

କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ର ଅଧ୍ୟକ୍ଷ ଚଳଚ୍ଚିତ୍ର ନିର୍ମାଣ ସଂକ୍ରାନ୍ତ ଏକ ଅଧିବେଶନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦେହରାଦୁନ୍ଠାରେ ବ୍ୟାପକ ସ୍ୱରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶ ମିଜୋରାମ ରାଜସ୍ଥାନ ଓ ତେଲଙ୍ଗାନାରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ନିର୍ବାଚନ କରାଯିବ

ଗତକାଲିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ବୋଲି ସେ କହିଛନ୍ତି କିନ୍ତୁ ତେଲଙ୍ଗାନାରେ ବିଧାନସଭା ଭଙ୍ଗ ହେବାଠାରୁ ଏହା ଲାଗୁ ହୋଇସାରିଛି ଏକ ପ୍ରଶ୍ୱର ଉତ୍ତର ଦେଇ ମୁଖ୍ୟ ନିର୍ବାଚନ କମିଶନର୍ କହିଛନ୍ତି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଚାପ ପକାଯାଇ ନାହିଁ

ଆସାମ କନ୍ଫରେନ୍ସ୍ ଭାରତୀୟ ପ୍ରାନ୍ତ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଆଜିଠାରୁ ଗୌହାଟୀଠାରେ ଆରମ୍ଭ ହେବ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆସନ୍ତା ସୋମବାର ଦିନ ଏହି ସମ୍ମିଳନୀରେ ଯୋଗଦେବେ ମିଳିଥିବା ସୂଚନା ଅନୁଯାୟୀ ସୁଶ୍ରୀ ମହାଜନ ଏହି ସମ୍ମିଳନୀ କାଳରେ ଦକ୍ଷିଣ ପୂର୍ବ ଅଞ୍ଚଳ ସମସ୍ୟା ସଂପର୍କରେ ଉଦ୍ବୋଧନ ଦେବେ

କର୍ଷ୍ଣାଟକ ମ୍ରଖ୍ୟମନ୍ତ୍ରୀ ଏଚ୍ଡି କ୍ରମାରସ୍କାମୀ ଏବଂ କେନ୍ଦ୍ର ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକ ପରେ ଏହି ପ୍ରତିଶ୍ରତି ପ୍ରଦାନ କରାଯାଇଛି

ରେଲ୍ ପ୍ରୋଜେକୁସ୍ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ୍ ଏବଂ ମୁଖ୍ୟମନ୍ତ୍ରୀ ରମନ୍ ସିଂ ଗତକାଲି ଛତିଶଗଡ଼ରେ ଦୁଇଟି ପ୍ରମୁଖ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଶ୍ରୀ ଗୋୟଲ୍ କହିଛନ୍ତି କାଟଘୋରା ମୁଙ୍ଗେଲି କାୱର୍ଦ୍ଧା ଡୋଙ୍ଗରଗଡ଼କୁ ସଂଯୋଗ କରୁଥିବା ନୂଆ ରେଳଲାଇନ୍ର ନିର୍ମାଣ ଫଳରେ ଏହି ଖଣିଜ ସମ୍ପଦ ପରିପୂର୍ଣ୍ଣ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହେବା ସହ ଏହି ଅଞ୍ଚଳର ସମୃଦ୍ଧି ଘଟିପାରିବ

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ବା ରାୟପୁର କୋର୍ବା ହସ୍ଦେଓ ଏକ୍ଟ୍ରେସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି

ମଧ୍ୟ ଏସିଆକୁ ତାଙ୍କର ଏହି ପ୍ରଥମ ଗସ୍ତକାଳରେ ସେ ଦୁଇ ରାଷ୍ଟ୍ରର ସମ୍ପର୍କକୁ ମଜବୁତ୍ କରିବା ନେଇ ତାଜିକିସ୍ତାନର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ରାଷ୍ଟ୍ରପତି ତାଜିକିସ୍ତାନ ରାଷ୍ଟ୍ରପତି ଏମାମୋଲି ରହମନ୍ ସଂସଦର ବାଚସ୍କତି ଶୁକୁର୍ଜୋନ୍ ଜୁହୁରୋଭ୍ ଏବଂ ସଂସଦର ନିମ୍ଗୃହ 'ମଜ୍ଲିସି ନମୋୟାନ୍ଦାଗନ'ର ବାଚସ୍କତିଙ୍କୁ ଭେଟିବେ

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ ଏବଂ ରାଜ୍ୟସଭା ସାଂସଦ ଶମ୍ସେର୍ ସିଂ ରାଷ୍ଟ୍ରପତିଙ୍କ ପ୍ରତିନିଧି ମଣ୍ଡଳୀୟ ସଦସ୍ୟ ଭାବେ ଏହି ଗସ୍ତରେ ସାମିଲ୍ ରହିବେ

କେଲାମୋଡ଼ଠାରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା

ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଉତ୍ତରାଞ୍ଚଳ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ କେନେରାଲ୍ ରଣବୀର ସିଂ ଏହି ବୈଠକରେ ଯୋଗ ଦେଇଥିଲେ ସେନାବାହିନୀ ପୁଲିସ୍ ସିଆର୍ପିଏଫ୍ ବିଏସ୍ଏଫ୍ ଏବଂ ଅନ୍ୟାନ୍ୟ ସ୍କରକ୍ଷା ସଂସ୍ଥାର ବରିଷ୍ଣ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଳେ ଶୀତରତ୍ରରେ ଆତଙ୍କବାଦୀ ମୁକାବିଲା ଅଭିଯାନ ନେଇ ରଣକୌଶଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନେ ଆଲୋଚନା କରିଛନ୍ତି ସମସ୍ତ ସୁରକ୍ଷା ସଂସ୍ଥାର ସମ୍ମିଳିତ ପ୍ରୟାସକୁ ରାଜ୍ୟପାଳ ଶ୍ରୀ ମଲିକ ଉଚ୍ଚ ପ୍ରଶଂସା କରିଛନ୍ତି

ସୁପ୍ରସିଦ୍ଧ ଊର୍ଦ୍ଦୁ କବିମାନେ ନିଜ ନିଜର କବିତା ମାଧ୍ୟମରେ ଦର୍ଶକଙ୍କୁ ମନ୍ତମୁଗ୍ର କରିବା ସହିତ ଶାନ୍ତି ମାନବିକତା ଓ ଏକତାର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଥିଲେ ଉହବକୁ ଉଦ୍ଘାଟନ କରି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖଥାର ଆବାସ୍ ନକ୍ଭୀ କହିଛନ୍ତି ଏହି ଉର୍ଦ୍ଦୁ କାର୍ଯ୍ୟକ୍ରମ ସମାଜରେ ଭାତ୍ରଭାବ ଓ ସାମାଜିକ ସମନ୍ୱୟକୁ ସୁଦୃଢ଼ କରିବାରେ ସହାୟକ ହେବ

ପୁରସ୍କାର ବିଜେତାମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ହେଗ୍ଡେ କହିଛନ୍ତି ସେମାନେ ନିଜର ଉପଲହ୍କକୁ ନେଇ ଅଟକି ଯାଆନ୍ତୁ ନାହିଁ ବରଂ ସାରା ବିଶ୍ୱରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନିଅନ୍ତୁ ରୁଷ୍ ଏବଂ ଚୀନ୍ ଭଳି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଉତ୍ତମ ପ୍ରଦର୍ଶନ କରିବା ଉପରେ ସେ ଅଂଶଗ୍ରହଣକାରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି